ରାକ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଶ ବିଭାଗ ଦ୍ୱାରା ଏହି ସୂଚନା ଦିଆ ଯାଇଛି

ଆଜି ଅନୁଷିତ ମନ୍ତିସ୍ତରୀୟ ବୈଠକରେ ସ୍ୱାସ୍ଥ୍ୟମନ୍ତୀ ନବ ଦାସ ଏହି ସୂଚନା ଦେଇଛନ୍ତି

ଘରୋଇ ମେଡିକାଲ୍ଗୁଡ଼ିକୁ କୋଭିଡ୍ ପରୀକ୍ଷା ପାଇଁ ଅନୁମତି ମିଳିବ ବୋଲି ସ୍ୱାସ୍ଥ୍ୟମନ୍ତୀ କହିଛନ୍ତି

ମନ୍ତଶାଳୟ କହିଛି ଏହିସବୁ ଟ୍ରେନ୍ଗୁଡ଼ିକ ପାଇଁ ବୁକ୍ ହୋଇଥିବା ଟିକେଟ୍ଗୁଡ଼ିକର ଅର୍ଥ ଫେରସ୍ତ ଦିଆଯିବ

ତେବେ ଶ୍ରମିକ ସେଶାଲ ଟ୍ରେନ୍ ଓ ସେଶାଲ ପାସେଞ୍ଚର ଟ୍ରେନ୍ ସେବା ଜାରି ରହିବ

ଏନେଇ ବିମାନ ବନ୍ଦରରେ କଡ଼ା ସୁରକ୍ଷା ବ୍ୟବସ୍କା ଗ୍ରହଶ କରାଯାଇଛି ଯେଉଁମାନଙ୍କଠାରେ କରୋନା ସଂକ୍ରମଣର ଲକ୍ଷଣ ନାହି ସେମାନଙ୍କୁ ବିମାନରେ ଆସିବାପାଇଁ ଅନୁମତି ପ୍ରଦାନ କରାଯାଇଛି